ଏମ୍ଏସ୍ଏମ୍ଇ ଉଦ୍ୟୋଗ ଓ କୁଷକମାନଙ୍କୁ ସହାୟତା ପ୍ରଦାନ ନଗଦ କାରବାର ବୂଦ୍ଧି ଓ ରଣ ବ୍ୟବସ୍ଚାକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ଆଲୋଚନା ହୋଇଛି

ଅର୍ଥମନ୍ତୀ ନିର୍ମଳା ସୀତାରମଣଙ୍କ ସହ ତାଙ୍କ ମନ୍ତଶାଳୟର ବରିଷ୍ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ

ସେହିପରି ଝାରସୁଗୁଡାରୁ ଚିହ୍ବଟ ହୋଇଥିବା ସଂକ୍ରମିତ ପୂର୍ବରୁ କଶେ ସଂକ୍ରମିତଙ୍କ ସଂସ୍ୱର୍ଶରେ ଆସିଥିଲେ ବୋଲି କୁହାଯାଉଛି

ମହାରାଷ୍ଟ୍ର ଦିଲ୍ଲୀ ଏବଂ ଗୁଜରାଟରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରତଗତିରେ ବୃଦ୍ଧି ପାଉଥିବା ଜଣାପଡ଼ିଛି

ଏହାପରେ ବସ୍ଯୋଗେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି

ସେମାନେ ହାଇଦ୍ରାବାଦରେ ରହୁଥିଲେ ଭୁବନେଶ୍ୱର ରେଳ ଷେସନ୍ଠାରୁ ସେମାନଙ୍ଙୁ ବସ ଯୋଗେ ଛତିଆ ମହାବିଦ୍ୟାଳୟ ପରିସରକୁ ଅଶାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି